ଦେଶ ସେବା ପାଇଁ ନିଶୁଳ୍କ ସାମରିକ ପ୍ରଶିକ୍ଷଣ ଦେଉଥିବା ଜଗତସିଂହପୁର ଜିଲ୍ଲା ନାଉଗାଁର ସିଲ୍ନୁ ନାୟକଙ୍କୁ କଲେ ପ୍ରଶଂସା

ବର୍ଷାଜଳ ସଂରକ୍ଷଣ ଲାଗି ଜଳଶକ୍ତି ମନ୍ତଣାଳୟ ପକ୍ଷରୁ ଜଳଶକ୍ତି ଅଭିଯାନ କ୍ୟାଚ୍ ଦ ରେନ୍ ଭଳି ବିଭିନ୍ ସଫଳ କାର୍ଯ୍ୟକ୍ରମ ଆର କରାଯାଇଛି ଏହି ଅବସରରେ ସର୍ବାଧିକ ବର୍ଷାଜଳକୁ ସଂରକ୍ଷଣ କରି ରଖିବା ନିମନ୍ତେ ଦେଶର ବିଭିନ୍ନ ସ୍ଥାନରେ ଥିବା ପୋଖରୀ ହ୍ରଦ ଓ ଅନ୍ୟାନ୍ୟ ଜଳଉହକୁ ପ୍ରସ୍ତୁତ କରି ରଖିବା ଲାଗି ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି

ସେ କହିଛନ୍ତି ପ୍ରତିବର୍ଷ ଭଳି ଚଳିତବର୍ଷ ମାର୍ଚ୍ଚ ମାସରେ 'ପରୀକ୍ଷା ପେ ଚର୍ଚ୍ଚା' କରାଯିବ

ଜଗତ୍ସିଂହପୁର କିଲ୍ଲା ନାଉଗାଁ ବ୍ଲକ୍ ଅନ୍ତର୍ଗତ ଅରଖକୁଦ ଅଅଳର ସିଲୁ ନାୟକଙ୍କୁ ପ୍ରଧାନମନ୍ତୀ ପ୍ରଶଂସା କରିଛନ୍ତି

ଶ୍ରୀ ନାୟକଙ୍କ ଦ୍ୱାରା ସ୍ରାପିତ କରାଯାଇଥିବା ଏହି ସଂସ୍ଚାର ନାମ ହେଉଛି 'ମହାଗୁରୁ ବାଟାଲିୟନ୍'

ଶ୍ରୀ ନାୟକ ଦେଶପାଇଁ ଅନେକ ଯବାନ ସୃଷ୍ ି କରନ୍ତୁ ବୋଲି ପ୍ରଧାନମନ୍ତୀ ଆଶା ପ୍ରକାଶ କରିଛନ୍ତି

ଏହି ସମସ୍ୟା ଶୀଘ୍ର ସମାଧାନ କରିବାକୁ ଚାଷୀଙ୍କ ପକ୍ଷରୁ ଦାବି ହୋଇଛି